ସିବିଏସ୍ଇ କୋଭିଡ୍ ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସରକାର ସିବିଏସ୍ଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ କରିଥିବା ବେଳେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଓ ଅନ୍ୟ ବରିଷ ଅଧିକାରୀମାନଙ୍କ ସହ ଏକ ବୈଠକରେ ମିଳିତ ହୋଇ ସିବିଏସ୍ଇ ବୋର୍ଡ ପରୀକ୍ଷା ସଂକ୍ରାନ୍ତରେ ଗତକାଲି ସମୀକ୍ଷା କରିବା ପରେ ଏହି ନିଷ୍ପଭି ନିଆଯାଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ବିଦ୍ୟାର୍ଥୀମାନଙ୍କ ସ୍ୱାସ୍ଥ୍ୟ ସରକାରଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସେମାନଙ୍କର ଶିକ୍ଷଣୀୟ ସ୍ୱାର୍ଥକୁ ବଜାୟ ରଖିବା ପାଇଁ ସରକାର ଅଗ୍ରାଧିକାର ଦେଉଛନ୍ତି ବର୍ତ୍ତମାନର ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଉଥିବାରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ଜୁନ୍ ପହିଲା ତାରିଖରେ ପରିସ୍ଥିତି ସଂକ୍ରାନ୍ତରେ ସମୀକ୍ଷା କରାଯିବା ପରେ ଏହି ପରୀକ୍ଷା କରାଯିବା ଉପରେ ନିଷ୍କଭି ନିଆଯିବ

ଭିପି ପିଏମ୍ ଗଭର୍ଣ୍ଣର୍ସ କୋଭିଡ୍ ନାଇଷ୍ଟିନ୍ ବିରୋଧରେ ସଂଗ୍ରାମ କରିବାପାଇଁ ମ୍ରଖ୍ୟମନ୍ତ୍ରୀମାନଙ୍କ ସହ ସକ୍ରିୟ ଭାବେ କାମ କରିବାକୃ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ ରାଜ୍ୟପାଳମାନଙ୍କ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଅଧିକ ଫଳପ୍ରଦ କୌଶଳ ପ୍ରସ୍ତତ କରିବା ଦିଗରେ ସେମାନେ ରାଜ୍ୟ ସରକାରମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିପାରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡ଼ିଓ କନ୍ଫରେନ୍ଦିଂ ମାଧ୍ୟମରେ ରାଜ୍ୟପାଳ ଓ ଉପରାଜ୍ୟପାଳମାନଙ୍କ ସହ ଏକ ବୈଠକ ସମୟରେ ଶ୍ରୀ ନାଇଡୁ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀମାନଙ୍କ ସହ ମିଶି କୋଭିଡ୍ ବିରୋଧରେ ଜନ ଆନ୍ଦୋଳନ ସୃଷ୍ଟି କରିବା ଦିଗରେ ରାଜ୍ୟପାଳମାନେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଉପରାଷ୍ଟ୍ରପତି କହିଛନ୍ତି ସେ କହିଛନ୍ତି ଶିକ୍ଷା ପ୍ରତିଷାନ ନାଗରିକ ସମାଜ ସଙ୍ଗଠନ ସ୍ୱେଚ୍ଛାସେବୀ ସଙ୍ଗଠନ ଓ ଉଦ୍ୟୋଗମାନେ ଗତ ବର୍ଷେ ହେଲା କୋଭିଡ୍ ସଂଗ୍ରାମରେ ପ୍ରମୁଖ ଭୂମିକା ନିଭାଇଛନ୍ତି ମାସ୍କ ପିନ୍ଧିବା ସାମାଜିକ ଦୂରତା ବଜାୟ ରଖିବା ଓ ହାତ ଧୋଇବା ଆଦି କୋଭିଡ୍ ନିୟମ ପାଳନ କରିବାପାଇଁ ଲୋକମାନଙ୍କୁ ସଚେତନ କରିବା ଦିଗରେ ବ୍ୟାପକ ଉଦ୍ୟମ କରାଯାଉଛି ବୋଲି ଶ୍ରୀ ନାଇଡ଼ ମତ ଦେଇଛନ୍ତି ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବା ବିଷୟ ପ୍ରତି ଉଦ୍ବେଗ ପ୍ରକାଶ କରି ଶ୍ରୀ ନାଇଡ଼ କହିଛନ୍ତି ଆଗାମୀ ଦିନମାନଙ୍କରେ କୋଭିଡ୍ ରୋଗୀମାନଙ୍କୁ ସେବା କରିବା ଦିଗରେ ଦେଶର ସ୍ୱାସ୍ଥ୍ୟସେବା ମୌଳିକତ୍ତାଞ୍ଚା ବହୁମାତ୍ରାରେ ପ୍ରଭାବିତ ହେବ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି ଟିକାକରଣ ଓ ଚିକିତ୍ସା ପାଇଁ ବାର୍ତ୍ତା ପ୍ରେରଣ ଦିଗରେ ରାଜ୍ୟପାଳମାନେ ଆୟୁଷ୍ ସମ୍ପର୍କିତ ଚିକିତ୍ସା ପଦ୍ଧତିକୁ ଅପଣାଇବା ଲାଗି ଲୋକମାନଙ୍କୁ ପ୍ରବର୍ତ୍ତାଇ ପାରିବେ ଏଠାରେ ସ୍କରଣଯୋଗ୍ୟ କୋଭିଡ୍ ମହାମାରୀ ସଂକ୍ରାନ୍ତରେ ଏକ ଭିଡ଼ିଓ କନ୍ଫରେନ୍ଦିଂ ସମୀକ୍ଷା ବୈଠକବେଳେ ପ୍ରଧାନମନ୍ତ୍ରୀ ଏହି ଆହ୍ବାନ ଦେଇଛନ୍ତି

କୋଭିଡ୍ ସଂକ୍ରମଣ ସ୍ଥିତି ଅତି ଗୁରୁତର ହୋଇଥିବା ଦର୍ଶାଇ ବିଚାରପତି ଆର୍ଡି ଧନୁକା ଓ ବିଜି ବିଷ୍କଙ୍କ ଅବସରକାଳୀନ ଖଣ୍ଡପୀଠ କହିଛନ୍ତି ଜନସାଧାରଣଙ୍କ ନିରାପତ୍ତା ବର୍ତ୍ତମାନ ଅତ୍ୟନ୍ତ ଗୁରୁତ୍ୱପୂର୍ଷ୍ଣ ହୋଇଥିବାରୁ ନମାଜ ପାଠପାଇଁ ସେହି ମସ୍ଜିଦ୍ରେ ଅନୁମତି ଦିଆଯାଇପାରିବ ନାହିଁ

ବାଂଲାଦେଶ ଇଣ୍ଡିଆ ଭିସା ବାଂଲାଦେଶରେ ଆଜିଠାରୁ ଲକ୍ଡାଉନ୍ କାର୍ଯ୍ୟକାରୀ କରାଯାଉଥିବାରୁ ତାକା ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସବୁ ଭିସା କେନ୍ଦ୍ରଗୁଡ଼ିକୁ ଅସ୍ଥାୟୀ ଭାବେ ବନ୍ଦ୍ ରଖାଯାଇଛି

ସେହି ନିର୍ଦ୍ଦିଷ୍ଟ ଗାଁଗୁଡ଼ିକର କୃଷକମାନଙ୍କର ଆୟ ବୃଦ୍ଧି ପାଇଁ ଏହି ପ୍ରକଳ୍ପ କରିଆରେ ବିଭିନ୍ନ କାମ ହାତକୁ ନିଆଯିବ ଏହି ପ୍ରକଳ୍ପ କୃଷକମାନଙ୍କ ଖର୍ଚ୍ଚ କମ୍ କରିବା ସଙ୍ଗେ ସଙ୍ଗେ କୃଷି ପ୍ରକ୍ରିୟାକୁ ସହଜ କରିବ

ସ୍କାର୍ଟ ଏବଂ ସୁସଙ୍ଗଠିତ କୃଷିକର୍ମ ପାଇଁ ମାଇକ୍ରୋସଫୁ କୃଷକ ଇଣ୍ଟର୍ଫେସ୍ର ବିକାଶ କରିବ ଯାହା ଫସଲ ଅମଳ ପରେ ପରିଚାଳନା ଓ ବଙ୍କନ ପ୍ରକ୍ରିୟାକୁ ମଧ୍ୟ ସହଜ କରିବ କେନ୍ଦ୍ର କୁଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଡିଜିଟାଲ୍ କୃଷି ଅବଧାରଣା ଏବେ ବାସ୍ତବ ରୂପ ନେବାକୁ ଯାଉଛି

କୃଷି ଅର୍ଥନୀତି ହେଉଛି ଦେଶର ମେରୁଦଶ୍ଡ ଏବଂ ଫସଲ ନଷ୍ଟ ହେଲେ ଦେଶର କ୍ଷତି ହେବ ବୋଲି ସେ କହିଛନ୍ତି ଶ୍ରୀ ତୋମର କହିଛନ୍ତି କରୋନା ଭଳି ମହାମାରୀ ସମୟରେ ମଧ୍ୟ ଦେଶର କୃଷିକ୍ଷେତ୍ର ଅର୍ଥନୀତି ଉପରେ କୁପ୍ରଭାବକୁ ପ୍ରତିହତ କରିପାରିଛି ମାଳଦ୍ୱୀପ ଭିଜିଟ୍ ଭାରତ ସହ ଦ୍ୱିପକ୍ଷୀୟ ସହଯୋଗକୁ ବୃଦ୍ଧି କରିବା ଲକ୍ଷ୍ୟରେ ମାଳଦ୍ୱୀପର ବୈଦେଶିକ ମନ୍ତ୍ରୀ ଆସନ୍ତାକାଲି ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ

ଉଭୟ ନେତା ଆପୋଷ ସ୍ୱାର୍ଥ ବିକଡ଼ିତ ଦ୍ୱିପକ୍ଷୀୟ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ମହାମାରୀ ପରେ 'ଫାଇନାସିଂ ଫର୍ ସନ୍' ଏବଂ 'ଗ୍ଲୋବାଲ୍ ପବ୍ଲିକ୍ ହେଲ୍ଥ୍' ଶୀର୍ଷକ ଉପରେ ଶ୍ରୀ ସାହିଦ୍ ରାଇସିନା ଡାଇଲଗ୍ରେ ଅଂଶଗ୍ରହଣ କରିବେ ଭାରତ ମହାସାଗର ଅଞ୍ଚଳରେ ମାଳଦ୍ୱୀପ ହେଉଛି ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଡ଼ୋଶୀ ରାଷ୍ଟ୍ର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ସାଗର' ଦୂରଦୃଷ୍ଟିରେ ହେଉଛି ଏକ ମୁଖ୍ୟ ରାଷ୍ଟ୍ର ମଧ୍ୟ ଏହିସବ୍ ଅଞ୍ଚଳରେ ନିରାପତ୍ତା ଓ ସମସ୍ତଙ୍କର ଅଭିବୃଦ୍ଧି ହାସଲ ଲାଗି ପ୍ରଧାନମନ୍ତ୍ରୀଙ୍କ 'ସାଗର' ଦୂରଦୃଷ୍ଟି ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ବୋଲି ବିବେଚନା କରାଯାଉଛି

ଗତକାଲି ରାତିରେ ଯବାନମାନେ କେତେକ ଲୋକ ସୀମାରେ ସନ୍ଦେହଜନକ ଭାବେ ଚଳପ୍ରଚଳ କରୁଥିବାର ଦେଖିବା ପରେ ସେମାନଙ୍କୁ ଧରିବାପାଇଁ ଉଦ୍ୟମ କରିଥିଲେ ନିଶା ଔଷଧ ଚୋରା କାରବାରୀମାନଙ୍କ ସହ ପାକିସ୍ତାନୀ ସନ୍ତାସବାଦୀମାନେ ସଂଶ୍ଳିଷ୍ଟ ଥିବାର କୁହାଯାଉଛି

ଶାହାବାଜ୍ ନଦିମ୍ ଓ ହର୍ଷଲ୍ ପଟେଲ୍ଙ୍କ ଚମକ୍କାର ବୋଲିଂ ବଳରେ ବାଙ୍ଗାଲୋର ଟିମ୍ ଅକ୍ଟେଶରେ ହାଇଦ୍ରାବାଦକୁ ହରାଇ ଦେଇଛି

କିନ୍ତୁ ନଦିମ୍ ଓ ପଟେଲ୍ଙ୍କ ଧ୍ରଆଁଧାର ବୋଲିଂ ଦ୍ୱାରା ହାଇଦ୍ରାବାଦ ଟିମ୍ ଆଉ ଆଗକୁ ବଢ଼ିପାରି ନ ଥିଲା